ଆମେରିକୀୟ ସମାଜ ଓ ଅର୍ଥନୀତି ପ୍ରତି ଭାରତୀୟ ସମ୍ପ୍ରଦାୟର ଅବଦାନକୁ ଏହା ସ୍ୱୀକୃତି ବୋଲି ମନେ କରାଯିବ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦୀ କହିଛନ୍ତି ଶ୍ରୀ ଟ୍ରମ୍ଫ୍ଙ୍କର ଏଭଳି ସ୍ୱତନ୍ତ୍ର ଆଭିମୁଖ୍ୟ ଭାରତ ଓ ଆମେରିକା ମଧ୍ୟରେ ନିବିଡ଼ ବନ୍ଧୁତା ସମ୍ପର୍କର ପରିଚାୟକ ଆଗାମୀ ଆମେରିକା ଗସ୍ତ ସଂକ୍ରାନ୍ତରେ ଶ୍ରୀ ମୋଦୀ କହିଛନ୍ତି ହାଉଡି ହଷ୍ଟନ୍ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟମାନଙ୍କ ସହ ଯୋଗଦେବା ପାଇଁ ସେ ଆଗ୍ରହର ସହ ଅପେକ୍ଷା କରିଛନ୍ତି ହାଉଡି ହଷ୍ଟନ୍ କାର୍ଯ୍ୟକ୍ରମରେ ଡୋନାଲୁ ଟ୍ରମ୍ପ୍ଙ୍କ ଯୋଗଦାନ ସଂକ୍ରାନ୍ତରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଆଜି ସକାଳେ ଏକ ବିବୃତ୍ତି କାରି କରାଯିବା ପରେ ଶ୍ରୀ ମୋଦୀ ଏହା କହିଛନ୍ତି

ଚଳିତ ବର୍ଷରେ ଦ୍ରଇ ନେତାଙ୍କ ମଧ୍ୟରେ ଏହା ତୂତୀୟ ସାକ୍ଷାତ ହେବ

ଏସ୍ସି କାଶ୍ମୀର କାଶ୍ମୀର ଉପତ୍ୟକାରେ ଯଥାଶୀଘ୍ର ସ୍ୱାଭାବିକତା ଫେରାଇ ଆଣିବା ପାଇଁ ସବୁ ପ୍ରକାରର ଉଦ୍ୟମ କରିବାକୁ ସୁପ୍ରିମ୍କୋର୍ଟ ଆଜି କେନ୍ଦ୍ର ସରକାର ଓ ଜାମ୍ମୁ କାଶ୍ମୀର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ତେବେ କୋର୍ଟ୍ କହିଛନ୍ତି ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଛି ବାଛି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏସ୍ଏ ବୋବଡେ ଓ ଏସ୍ଏ ନଜିରଙ୍କ ଖଣ୍ଡପୀଠଙ୍କୁ ଆଟର୍ଷ୍ଣ ଜେନେରାଲ୍ କେକେ ବେଣୁଗୋପାଳ କାଶ୍କୀର ଉପତ୍ୟକାରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଶିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଅବଗତ କରାଇଛନ୍ତି ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବା ପାଇଁ ଖଣ୍ଡପୀଠ ଶ୍ରୀ ବେଣୁଗୋପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପତ୍ୟକାରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ଅଭିଯୋଗ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟଙ୍କୁ ଅବଗତ କରାଗଲା ବେଳେ ଖଣ୍ଡପୀଠ କହିଥିଲେ ଏହା ଉପରେ ଜାମ୍ମୁ ଓ କାଶ୍ମୀର ହାଇକୋର୍ଟ ଶୁଣାଶି କରିବେ ଆବେଦନକାରୀ ଓ କାଶ୍କୀର ଟାଇମ୍ବ ସମ୍ଭାଦପତ୍ରର କାର୍ଯ୍ୟ ନିର୍ବାହୀ ସମ୍ପାଦକ ଅନୁରାଧା ଭସିନ୍ଙ୍କ ପକ୍ଷରୁ ଆଇନ୍ଜୀବୀ ବ୍ରିନ୍ଦା ଗୋଭର ଖଣ୍ଡପୀଠ ଆଗରେ କହିଥିଲେ ଉପତ୍ୟକାରେ ମୋବାଇଲ୍ ଇଷ୍ଟରନେଟ୍ ସେବା ବନ୍ଦ ରହିଛି ଓ ସରକାରୀ ଯାନବାହନ ଚଳାଚଳ କରୁନାହିଁ ଏଣୁ ସେମାନେ ଜାଞ୍ମୁ କାଶ୍ମୀର ହାଇକୋର୍ଟଙ୍କ ଆଗରେ ଏହି ପ୍ରସଙ୍ଗ ଉହ୍ଚାପନ କରିପାରିବା ସମ୍ଭବ ହେଉନାହିଁ ତେବେ ଶ୍ରୀ ବେଣୁଗୋପାଳ କହିଥିଲେ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ଏବଂ କାଶ୍ମୀରରୁ ସମ୍ଭାଦପତ୍ରଗୁଡ଼ିକ ମଧ୍ୟ ପ୍ରକାଶ ପାଉଥିବାରୁ ଆବେଦନକାରୀମାନଙ୍କ ପକ୍ଷରୁ ଦର୍ଶାଯାଇଥିବା ଅସୁବିଧାଗୁଡ଼ିକ ଯଥାର୍ଥ ନୁହେଁ ସୁପ୍ରିମ୍କୋର୍ଟ ଆଜି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କୁ କାମ୍ମୁ କାଶ୍ମୀର ଗସ୍ତ କରିବା ପାଇଁ ଅନୁମତି ଦେଇଛନ୍ତି କିନ୍ତୁ ସେ କୌଣସି ରାଜନୈତିକ ସଭାସମିତି କରିପାରିବେ ନାହିଁ ବୋଲି ତାଙ୍କୁ ସତର୍କ କରାଯାଇଛି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି ଶ୍ରୀ ଆଜାଦ୍ ଶ୍ରୀନଗର ଜାମ୍ମୁ ବାରମୁଲା ଓ ଅନନ୍ତନାଗ ଜିଲ୍ଲାକୁ ଯାଇ ଲୋକମାନଙ୍କୁ ଭେଟିପାରିବେ ଗୁଲାମନବୀ ଆଜାଦଙ୍କ ଓକିଲ ଏଏମ୍ ସିଂଘଭି କୋର୍ଟଙ୍କୁ କହିଛନ୍ତି ଶ୍ରୀ ଆଜାଦ ଲୋକମାନଙ୍କୁ ଭେଟି ସେମାନେ କେମିତି ଅଛନ୍ତି ତାହା ଜାଣିବାକ୍ ଚାହୁଁଚ୍ଚନ୍ତି

ସେ କହିଛନ୍ତି ଏହି ଧାରା ଉଚ୍ଛେଦ ଦ୍ୱାରା ରାଜ୍ୟବାସୀ ବିଶେଷ କରି ମୁସଲମାନ ସମ୍ପ୍ରଦାୟର ଲୋକମାନେ ଉପକୃତ ହେବେ ରାଜୌରୀ ଓ ପୁଞ୍ଚ କିଲ୍ଲା ଗସ୍ତ କାଳରେ ବିଭିନ୍ନ ପ୍ରତିନିଧି ଦଳଗୁଡ଼ିକ ସହ କଥାବାର୍ତ୍ତା ବେଳେ ଶ୍ରୀ ସେଠୀ ଏହା କହିଛନ୍ତି

କୋର୍ଟ୍ ରତୁଲ୍ ପୁରୀ ଅଗସ୍ତାଓ୍ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି ସମ୍ପର୍କୀତ କଳାଧନ ବୈଧ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ରତୁଲ ପୁରୀଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜଦ ମିଆଦକୁ ଦିଲ୍ଲୀର ଏକ ଅଦାଲତ ତିନିଦିନ ପାଇଁ ବଢ଼ାଇଛନ୍ତି ସ୍ୱତନ୍ତ ବିଚାରପତି ଅରବିନ୍ଦ କୁମାର ଶ୍ରୀପୁରୀଙ୍କୁ ଆଉ ତିନି ଦିନ ପର୍ଯ୍ୟନ୍ତ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି

ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଗୋୟଲ୍ କହିଛନ୍ତି ଏହି ଅର୍ଥ ଉପରେ ମାତ୍ର ଶତକଡ଼ା ସାଢ଼େ ତିନି ଭାଗ ସ୍ୱଧ ନିଆଯିବ ଶ୍ରୀ ଗୋୟଲ୍ କହିଛନ୍ତି ସବୁ ରପ୍ତାନୀକାରୀମାନଙ୍କୁ ଏହି ନ୍ତୁଆ ସୁବିଧା ଯୋଗାଇ ଦେବା ପାଇଁ ବ୍ୟାଙ୍କ୍ଗୁଡ଼ିକୁ ପରାମର୍ଶ ଦିଆଯାଇଛି ଗଭ୍ ଆସିଆନ୍ ଭାରତରେ ଆଇଆଇଟି ପ୍ରତିଷ୍ଠାନଗୁଡ଼ିକରେ ଏସୀୟ ଦେଶଗୁଡ଼ିକର ବିଦ୍ୟାର୍ଥୀମାନଙ୍କୁ ଏକ ହଜାର ପିଏଚ୍ଡି ଫେଲୋସିପି ଦେବା ପାଇଁ ସରକାର ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କଙ୍କ ସହ ଏହି କାର୍ଯ୍ୟକ୍ରମକୁ ଆଜି ନୂଆଦିଲ୍ଲୀରେ ମିଳିତ ଭାବେ ଶୁଭାରମ୍ଭ କରାଯାଇଛି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଏସୀୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ଭାଗିଦାରୀ ସମ୍ପର୍କ ମୂଲ୍ୟ ଉପରେ ଆଧାରିତ ଆମର ସମ୍ଘାଦଦାତା ଜଣାଇଛନ୍ତି ଏହି ଫେଲୋସିପି ପାଇଁ ବଛାଯାଇଥିବା ବିଦ୍ୟାର୍ଥୀମାନେ ଭାରତ ସରକାରଙ୍କ ଅନୁଦାନରେ ପିଏଚ୍ଡି ସମ୍ପର୍ଶ୍ଣ କରିବେ ପାଠପଢ଼ାର ସବ୍ରଯାକ ଖର୍ଚ୍ଚ ସମେତ ଓ ରହିବା ଖାଇବା ଖର୍ଚ୍ଚ ମଧ୍ୟ ପାଞ୍ଚ ବର୍ଷ ପାଇଁ ଭାରତ ସରକାର ବହନ କରିବେ ନାମଲେଖା କାର୍ଯ୍ୟକ୍ରମ ପୋର୍ଟାଲ୍କୁ ଦିଲ୍ଲୀ ଆଇଆଇଟି ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି

ସେ କହିଛନ୍ତି ଦୂରଦର୍ଶନ ବିଶ୍ୱାସ ଯୋଗ୍ୟ ସମ୍ଭାଦ ପ୍ରସାରଣ କରିଥାଏ ଏବଂ ଅତିରଞ୍ଜିତ ସମ୍ଭାଦ ପ୍ରସାରଣ କରିନଥାଏ ଏହି କାରଣରୁ କାଶ୍ମୀର ଓ ଦେଶର ଅନ୍ୟ ଅଞ୍ଚଳରେ ବିଭିନ୍ନ ଭାଷାର ସମ୍ବାଦ ଚ୍ୟାନେଲ୍ଗୁଡ଼ିକରେ ପ୍ରସାରିତ ଅତିରଞ୍ଜିତ ସମ୍ବାଦକୁ ଲୋକମାନେ ପସନ୍ଦ କରୁନାହାନ୍ତି ଏବଂ ଦୂରଦର୍ଶନ ସମ୍ଭାଦ ଉପରେ ନିର୍ଭର କରୁଛନ୍ତି

ଏପି ଫାର୍ମର ସ୍ୱିକର ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍କତି ଡକ୍କର କୋଡେଲା ଶିବପ୍ରସାଦ ରାଓ ଆଜି ହାଇଦ୍ରାବାଦ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି

ମାମଲା ରୁଜୁ କରି ପୁଲିସ୍ ସବ ବ୍ୟବଚ୍ଛେଦ ପାଇଁ ପଠାଇଛି ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ

ୟୁଏସ୍ ଇରାନ୍ ସାଉଦି ସାଉଦି ଆରବର ଦୂଇଟି ତୈଳଖଣି ଉପରେ ଗତ ଶନିବାର ଦିନ ଡ୍ରୋନ୍ ଆକ୍ରମଣ କରିଥିବା ପଛରେ ଇରାନ୍ର ହାତଥିବା ସଂକ୍ରାନ୍ତୀୟ ଉପଗ୍ରହଚିତ୍ର ଓ ଗ୍ରଇନ୍ଦା ସ୍ଚଚନା ଆମେରିକା ପକ୍ଷର୍ ଜାରି କରାଯାଇଛି ୟେମେନ୍ର ହାଉଥି ବିଦ୍ରୋହୀମାନେ ଏହି ଆକ୍ରମଣ କରିଥିବା ଦାବି କରିଛନ୍ତି ବିବିସି ସମ୍ଭାଦ ସରବରାହ ସଂସ୍ଥା କହିଛି ଯେ ହାଉଥି ବିଦ୍ରୋହୀ ଗୋଷ୍ଠୀ ଏହି ଆକ୍ରମଣ କରିଥିବାର ସନ୍ଦେହ ହେଉଥିବା ବିଷୟ ଆମେରିକାର ଜଣେ ଅଧିକାରୀ ଆନ୍ତର୍ଜାତିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଇରାନ୍ ପକ୍ଷରୁ ଏହି ଆକ୍ରମଣକୁ ଅସ୍ୱୀକାର କରାଯାଇଛି ଏହି ଆକ୍ରମଣ ଯୋଗୁଁ ବିଶ୍ୱସ୍ତରୀୟ ଅଶୋଧିତ ତୈଳ ଉତ୍ତୋଳନ ପରିମାଣ ପ୍ରାୟ ଶତକଡ଼ା ପାଞ୍ଚ ଭାଗ ହ୍ରାସ ପାଇଛି